ମାଲକାନଗିରି ଜିଲ୍ଲାରେ ଆଜିଠାରୁ ରାତ୍ରିକାଳୀନ କର୍ପ୍ୟ

ଏଥିରେ ଟେଷ୍ଟ ଟ୍ରାକ୍ ଓ ଟ୍ରିଟ୍ ଉପରେ ଗୁରୁଡ୍ୱ ଦିଆଯାଇଛି

ମାନିବାକୁ ରେସ୍ତୋରାଁ ମଲ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି

ଏହି ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ୍ ଦେଇ ଅନ୍ୟ ସମସ୍ତ ଗତିବିଧି ଉପରେ କଟକଣା ଜାରି କରାଯାଇଛି

ଏଥିପାଇଁ ଅଙ୍ଗନଓ୍ୱାଡୀ କର୍ମୀ ସରପଅଙ୍କୁ ନଜର ରଖିବାପାଇଁ ନିର୍ଦ୍ଦେଶ ଦିଆଯାଇଛି

ସେ କହିଛନ୍ତି ମହାତ୍ନା ଗାଧୀଙ୍କ ଆଜି ମଧ୍ଧ ପ୍ରାସଙ୍ଗିକତା ରହିଛି

ଏହି ସମୟରେ କଟକ କାଠଯୋଡ଼ୀ ବାଲୁକା ଶଯ୍ୟାରେ ସଭାର ଆୟୋଜନ କରାଯାଇଥିଲା

ଗାନ୍ଧୀ ଯାଜପ୍ରର ଯାଜପୁର ଜିଲ୍ଲା ଜିଲ୍ଲା ପ୍ରଶାସନ ମଧ୍ଧ ଜାତିର ଜନକ ମହାତ୍ମା ଗାଧୀଙ୍କର ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ ଅବସରରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଞଳି ଅର୍ପଣ କରିଛି ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳ ଏବଂ ଅନ୍ୟାନ୍ୟା ପଦାଧକାରୀ ଉପସ୍ରିତ ଥିଲେ